ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଏକବର୍ଷ ପୂରଣ କରିଛି

ଟ୍ରମ୍ ଭିଜିଟ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏକ ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ଅହଜ୍ଞଦାବାଦରେ ପହଞ୍ଚବେ ତାଙ୍କ ସହିତ ତାଙ୍କର ପତ୍ନୀ ମେଲାନିଆ କନ୍ୟା ଇଭାଙ୍କା ଜ୍ୱାଇଁ ଜାରେଦ୍ କୁଶ୍ନର୍ ତଥା ତାଙ୍କ ପ୍ରଶାସନର ପ୍ରମୁଖ ନେତୃବୃନ୍ଦ ମଧ୍ୟ ଏହି ଗସ୍ତରେ ସାମିଲ୍ ଅଛନ୍ତି ଅହଜ୍ଞଦାବାଦରେ ସେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ରୋଡ୍ ଶୋ'ରେ ଭାଗ ନେବେ

'ନମସ୍ତେ ଟ୍ରମ୍ପ୍' କାର୍ଯ୍ୟକ୍ରମ ଅବସରରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଅହଜ୍ଞଦାବାଦରେ 'ନମସ୍ତେ ଟ୍ରମ୍ପ୍' କାର୍ଯ୍ୟକ୍ରମ ପରେ ସପରିବାର ଶ୍ରୀ ଟ୍ରମ୍ପ୍ ଏବଂ ତାଙ୍କ ଟିମ୍ ଆଗ୍ରା ଯାଇ ତାକ୍ମହଲ୍ ପରିଦର୍ଶନ କରିବେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖେରିଆ ବିମାନ ବନ୍ଦରରେ ପହଞ୍ଚବା କ୍ଷଣି ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ଆସନ୍ତାକାଲି ହାଇଦ୍ରାବାଦ ହାଉସ୍ରେ ଶ୍ରୀ ଟ୍ରମ୍ପ୍ ଓ ଶ୍ରୀ ମୋଦିଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହେବ ଆସନ୍ତାକାଲି ସକାଳେ ଶ୍ରୀ ଟ୍ରମ୍ପ୍ ଏବଂ ତାଙ୍କର ସହଧର୍ମିଣୀଙ୍କୁ ରାଷ୍ଟ୍ରପତି ଭବନ ସମ୍ମୁଖ ପ୍ରାଙ୍ଗଣରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ସେଠାର୍ ସେମାନେ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧୁରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ ଏହା ପରେ ପରେ ହାଇଦ୍ରାବାଦ ହାଉସ୍ରେ ଶ୍ରୀ ମୋଦି ଓ ଶ୍ରୀ ଟ୍ରମ୍ପ୍ଙ୍କ ମଧ୍ୟରେ ଆଲୋଚନା ବୈଠକ ବସିବ ବୈଠକ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଭୋଜିସଭାର ଆୟୋଜନ କରିବେ ସନ୍ଧ୍ୟାରେ ଶ୍ରୀ ଟ୍ରମ୍ପ୍ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଶ୍ରୀ କୋବିନ୍ଦ ସେଠାରେ ଟ୍ରମ୍ପ୍ଙ୍କ ଉଦ୍ଦେଶ୍ୟରେ ଏକ ନୈଶଭୋଜିର ଆୟୋଜନ ମଧ୍ୟ କରିଛନ୍ତି ଏହାପରେ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ ଆମେରିକା ପ୍ରତ୍ୟାବର୍ଭନ କରିବେ ଆଲୋଚନା କାଳରେ ଶ୍ରୀ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରତିରକ୍ଷା ଏବଂ ନିରାପତ୍ତା ସନ୍ତାସବାଦର ମୁକାବିଲା ଶକ୍ତି ନିରାପତ୍ତା ଓ ଭାରତ ପ୍ରଶାନ୍ତ କ୍ଷେତ୍ରର ପରିସ୍ଥିତି ସମେତ ଅନେକଗ୍ରଡ଼ିଏ ଦ୍ୱିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ଟ୍ରମ୍ପ୍ଙ୍କ ସହିତ ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭେନ୍ ନୁଚିନ୍ ବାଣିଜ୍ୟ ମନ୍ତ୍ରୀ ୱିଲ୍ବର୍ ରୋସ୍ କାତୀୟ ନିରାପତ୍ତା ପରାମର୍ଶଦାତା ରବର୍ଟ ଓବ୍ରାଏନ୍ ତଥା ଶକ୍ତିମନ୍ତ୍ରୀ ଡାନ୍ ବ୍ରୋଲିଏଟ୍ ଆଦିଙ୍କୁ ନେଇ ଏକ ଉଚ୍ଚ କ୍ଷମତାପନ୍ନ ପ୍ରତିନିଧି ମଣ୍ଡଳୀ ଭାରତ ଆସ୍ଚ୍ଛନ୍ତି

ଦେଶରେ ସେହି ଉପକରଣଗୁଡ଼ିକର ଅଭାବ ପରିଲକ୍ଷିତ ହେଉଥିବାରୁ ଏହି କଟକଣା ଲାଗୁ କରାଯାଇଥିବା କୁହାଯାଇଛି

ସବୁ ଦେଶ ଭଳି ଭାରତ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ସତର୍କତା ଅବଲମ୍ଘନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ଚୀନ୍ ପରିପ୍ରେକ୍ଷୀରେ ସେ କହିଛନ୍ତି ପୂର୍ବରୁ ରପ୍ତାନୀ କଟକଣା ଲଗାଯାଇଥିବା କେତେଗୁଡ଼ିଏ ମେଡିକାଲ୍ ଉପକରଣ ଉପରେ ସରକାର ଏକକାଳୀନ ରପ୍ତାନୀକୁ କୋହଳ କରିଥିଲେ ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କୁ ସମସ୍ତ ସହାୟତା ପ୍ରଦାନ ପାଇଁ ଚିଠି ଲେଖିଥିବା ରବୀଶ୍ କୁମାର କହିଥିଲେ

ମହା ବଜେଟ୍ ସେସନ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି ତାଙ୍କ ସରକାରଙ୍କ କାର୍ଯ୍ୟଧାରାକୁ ନେଇ ଆଜି ପର୍ଯ୍ୟନ୍ତ ବିଜେପି ପକ୍ଷରୁ ହୋଇଆସୁଥିବା ଅଭିଯୋଗଗୁଡ଼ିକ ଉପରେ କୌଣସି ପ୍ରତିକ୍ରିୟା ଦେବାର ଆବଶ୍ୟକତା ନାହିଁ ଆକ୍କିଠାର୍ତ ଆରମ୍ଭ ହେଉଥିବା ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଗତକାଲି ମୁମ୍ଭାଇଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି ଯେ ମହା ବିକାଶ ଅଗାଡ଼ି ସରକାର ଆଜି ପର୍ଯ୍ୟନ୍ତ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ନିଷ୍ପଭି ନେଇଛନ୍ତି

ରାଜ୍ୟ କଂଗ୍ରେସ ସଭାପତି ସୋମେନ୍ ମିତ୍ର କହିଛନ୍ତି ବିଭିନ୍ନ ଅଞ୍ଚଳରେ କେଉଁ ଦଳ ପ୍ରତି କେତେ ସମର୍ଥନ ରହିଛି ସେହି ଆଧାରରେ ପ୍ରାର୍ଥୀ ଦିଆଯିବ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ତ୍ରଟି ଦେଖାଦେଉଥିବାର ଅଭିଯୋଗ ପରିପ୍ରେକ୍ଷୀରେ ବାଲଟ୍ କାଗଜରେ ଭୋଟ୍ କରାଇବା ପାଇଁ ସେ ଯୁକ୍ତି ବାଡ଼ିଛନ୍ତି

ଶାସକ ତୃଶମୂଳ କଂଗ୍ରେସ ଅଧିକାଂଶ ପୌର ପରିଷଦରେ କ୍ଷମତାରେ ରହିଛି

ଚୀନ୍ ବାହାରେ ଏହି ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି

ଇରାନ୍ର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ପାକିସ୍ତାନ କହିଛି ଇରାନ୍ ପାକିସ୍ତାନ ସୀମାକୁ ଏହି କାରଣରୁ ଏବେ ସିଲ୍ କରିଦିଆଯାଇଛି ସେହିଭଳି ଆଫଗାନୀସ୍ତାନ ମଧ୍ୟ ଚୀନ୍ ଓ ଇରାନ୍ ସହିତ ସମସ୍ତ ସଡ଼କ ଓ ଆକାଶପଥରେ ଯୋଗାଯୋଗ ସ୍ଥଗିତ କରିଛି ଟର୍କୀ କହିଛି ଇରାନ୍ ସହିତ ଅସ୍ଥାୟୀ ଭାବେ ଏହାର ସୀମାକୁ ସିଲ୍ କରାଯାଇଛି

ରାଜ୍ୟପାଳ ଫଗୁ ଚୌହାନ୍ ଉଭୟ ବିଧାନସଭା ଓ ବିଧାନ ପରିଷଦର ଏକ ମିଳିତ ଅଧିବେଶନକୁ ଉଦ୍ବୋଧନ ଦେବେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରେ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ

ହର୍ମନ୍ପ୍ରୀତ୍ କୌର ଭାରତୀୟ ମହିଳା ଦଳର ନେତୃତ୍ୱ ନେଉଥିବାବେଳେ ସଲ୍ମା ଖାତୁନ୍ ବାଂଲାଦେଶ ଟିମ୍ର ଅଧିନାୟିକା ଅଛନ୍ତି ଏସିଆ କପ୍ ଟୁର୍ଷାମେଣ୍ଟର ଦେଢ଼ ବର୍ଷ ପରେ ଦୁଇ ପଡ଼ୋଶୀ ରାଷ୍ଟ୍ରର କ୍ରିକେଟ୍ ଟିମ୍ ଏହି ଟି ଟ୍ୱେଷ୍ଟି ମୁକାବିଲାରେ ପରସରକୁ ଭେଟିବେ

ଗୁକେସ୍ ଗତକାଲି ଫ୍ରାନ୍ସର ହୋରୁତିୟୁନ୍ ବର୍ଗେସ୍ଘ୍ୟାନ୍ଙ୍କୁ ଅନ୍ତିମ ରାଉଣ୍ଡରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି